ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସରକାର ଏକ ନବଭାରତର ଗଠନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ଯେଉଁଠି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ମିଳିବ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ଓ ନ୍ୟାୟ ମିଳିପାରିବ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ସେ କହିଛନ୍ତି ଦେଶ ମହାତ୍ଲା ଗାନ୍ଧି ଓ ଡକ୍ଟର ଭୀମରାଓ ଆମ୍ଭେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛି ସରକାର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କାର୍ଯ୍ୟ କର୍ତ୍ଥନ୍ତି ଯାହାଫଳରେ ସମସ୍ତଙ୍କୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ମିଳିପାରିବ ସେ କହିଛନ୍ତି ନାଗରିକ ସଂଶୋଧନ ବିଲ୍ ସେହି ପ୍ରତାଡ଼ିତ ବ୍ୟକ୍ତିମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବ ଯେଉଁମାନେ ଭାରତରେ ଆଶ୍ରୟ ଲୋଡୁଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ବଳାତ୍କାର ଭଳି ଘୂଶ୍ୟ ଅପରାଧ ମାମଲାରେ ସରକାର ମୃତ୍ୟୁ ଦଶ୍ଚର ବ୍ୟବସ୍ଥା ରଖିଛନ୍ତି ରାଷ୍ଟ୍ରପତି କହିଛନ୍ତି ତିନିବାର ତଲାକ ବିଲ୍ ଯେପରି ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିବ ସେଥିପାଇଁ ସରକାର କାର୍ଯ୍ୟ କରୁଛନ୍ତି ସାଧାରଣ ବର୍ଗର ଗରିବ ଲୋକମାନଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ଭିଧାନ ସଂଶୋଧନକ୍ର ସେ ଐତିହାସିକ ନିଷ୍ପଭି ବୋଲି ବର୍ଷ୍ଣନା କରିଛନ୍ତି

ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଏକ ନକଲ ଉପସ୍ଥାପନ ହେବା ପରେ ଦୂଇ ସଭାକୁ ମୁଲତବି ରଖାଯାଇଛି ରାଜ୍ୟସଭାରେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍କ ଫର୍ଣ୍ଣାଣ୍ଡିଜ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତିଙ୍କ ଭାଷଣରେ କିଛି ନୂଆ କଥା ନ ଥିଲା ବୋଲି ସେ କହିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି କହିଛନ୍ତି ବର୍ଭମାନର ସରକାର କୌଣସି ପକ୍ଷପାତ ବିନା ବିକାଶ ଆଣୁଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଗରିବ ଓ କୃଷକ ସମ୍ପ୍ରଦାୟ ଦେଶର ବିକାଶର୍ତ ଲାଭାନ୍ୱିତ ହୋଇଛନ୍ତି ପିଏମ୍ ବଜେଟ୍ ସେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଯେପରି ସଫଳ ରହିବ ତାହା ନିଣ୍ଚିତ କରିବାକୁ ସମସ୍ତ ସାଂସଦଙ୍କୁ ଅନ୍ଦରୋଧ କରିଛନ୍ତି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଆଜି ପାର୍ଲାମେଣ୍ଟ ବାହାରେ ସେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ସରକାର ସବ୍ କା ସାଥ୍ ସବ୍ କା ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାର ମଧ୍ୟ ସେ ଜଣାଇଛନ୍ତି

ବିଶେଷଜ୍ଞମାନଙ୍କ ଦ୍ୱାରା ବଜେଟର ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ ସ୍ୱତନ୍ତ ବଜେଟ୍ ବୁଲେଟିନ୍ ଓ ବଜେଟ୍ ଉପରେ ଲୋକମାନଙ୍କର ପ୍ରତିକ୍ରିୟା ପ୍ରଭୂତି ଏଥିରେ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମ ଏଫ୍ଏମ୍ ଗୋଲ୍ଚ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୟୁଏନ୍ୱିଗୁଡ଼ିକରୁ ଶୁଣାଯାଇ ପାରିବ

ଏହା ରାଜଧାନୀ ଓ ଏଫ୍ଏମ୍ ରେନ୍ବୋ ଚ୍ୟାନେଲ୍ରୁ ପ୍ରସାରିତ ହେବ ଏହି ଆଲୋଚନା ପରେ ପରେ ସାଧାରଣ ବଜେଟ୍ ଉପସ୍ଥାପନର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଚାରିତ ହେବ

ସୋମବାର ଦିନ ସେହି ଆସନରେ ଉପନିର୍ବାଚନ ହୋଇଥିଲା

ପିଏମ୍ ଜିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିଆନାର କିନ୍ଦ୍ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାର୍ ଜିନ୍ଦ୍ର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଜିନ୍ ଏଭଳି ଏକ ଆସନ ଯେଉଁଠୁ କେବେ ବିଜେପି ପ୍ରାର୍ଥୀ ବିଜୟୀ ହୋଇନଥିଲେ ସେ କହିଛନ୍ତି ବିଜେପିର ବିକାଶ କାର୍ଯ୍ୟକ୍ରମକୁ ସବୁ ମହଲରୁ ସମର୍ଥନ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି

ଅମିତ ଶାହା ମାଇନୋରିଟି ବିଜେପି ସଭାପତି ଅମିତ ଶାହା କଂଗ୍ରେସ ଓ କିଛି ଗଣମାଧ୍ୟମ ସଂସ୍ଥା ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ବିଜେପି ପ୍ରତି ଅପପ୍ରଚାର ଚଳାଇଛନ୍ତି ଓ ଭୁଲ୍ ଧାରଣା ସ୍ନୁଷ୍ଟି କରୁଛନ୍ତି ବୋଲି ଦୋଷାରୋପ କରିଛନ୍ତି

ଏ ବିଷୟରେ ସେ କଂଗ୍ରେସ ଏସ୍ପି ଓ ବିଏସ୍ପି ର ସମାଲୋଚନା କରି ସେମାନେ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ଲିପ୍ତ ଥିବାର କହିଛନ୍ତି ସେ କହିଛନ୍ତି କଂଗ୍ରେସର ଏହି ନୀତି ଯୋଗୁଁ ଦେଶରେ ସଂଖ୍ୟାଲଘ୍ରମାନେ ପଛ୍ରଆ ହୋଇ ରହିଛନ୍ତି ନରେନ୍ଦ୍ର ମୋଦି ସରକାରଙ୍କ ଶାସନରେ ସମାଜର ସବୁ ବର୍ଗର ଲୋକ ନିଜକୁ ନିରାପଦ ମଣ୍ରଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏନ୍ସିପିର ସୁପ୍ରିୟା ସୁଲେ ଓ ସିପିଆଇ ର ଡି ରାଜାଙ୍କ ସମେତ ବହ୍ର ନେତା ଏଥିରେ ଯୋଗ ଦେଇଥିଲେ

ସକ୍ସେନା ଓ ଉଦ୍ୟୋଗ କ୍ଷେତ୍ରରେ ଲବି କରୁଥିବା ଦୀପକ ତଲୱାର୍ଙ୍କୁ ମିଳିତ ଆରବ ଏମିରେଟସ୍ରୁ ଆକି ଭୋର୍ରୁ ପ୍ରତ୍ୟର୍ପଣ କରି ଅଣାଯାଇଥିଲା

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା ମେହେମ୍ମଦ କୁରେସି ଓ ବିଚ୍ଛିନ୍ନତାବାଦୀ ନେତା ମିର୍ୱାଇଜ୍ ଉମର୍ ଫାରୁଖ୍ଙ୍କ ମଧ୍ୟରେ ଟେଲିଫୋନ୍ରେ ହୋଇଥିବା କଥାବାର୍ତ୍ତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ସେ କହିଛନ୍ତି ସନ୍ତାସବାଦୀମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ପାକିସ୍ତାନ ପାଇଁ ଏହା ପ୍ରକୃତ ସମୟ କିନ୍ତୁ ପଡ଼ୋଶୀ ଦେଶ କୌଣସି ପଦକ୍ଷେପ ନେଉନଥିବା ଦୁର୍ଭାଗ୍ୟ ଜନକ ଆଫ୍ଗାନିସ୍ତାନ ବୁଝାମଣା ପ୍ରକ୍ରିୟା ଉପରେ ପ୍ରଶ୍ୱ କରାଯିବାରୁ ସେ କହିଛନ୍ତି ଭାରତ ସେଠାକାର ଘଟଣାବଳୀ ଉପରେ ତୀକ୍ଷ ନଜର ରଖିଛି ଭାରତ ସେଠାରେ ଶାନ୍ତି ଓ ସ୍ଥିରତା ଆସିବାକୁ ଚାହେଁ ସେ କହିଛନ୍ତି ସେଠାରେ ବୁଝାମଣା ପ୍ରକ୍ରିୟା ଆଫ୍ଗାନିସ୍ତାନ ନେତୃତ୍ୱରେ ଆଫ୍ଗାନିସ୍ତାନ ଦ୍ୱାରା ହେବା ଉଚିତ୍

ତାଙ୍କୁ ଗ୍ରାଣ୍ଡହୋମ୍ଙ୍କ ଠାରୁ ମଧ୍ୟ ସହାୟତା ମିଳିଥିଲା

ରୋହିତ ଶର୍ମା ଶେଷ ଦୁଇ ମ୍ୟାଚ୍ରେ ଦଳର ନେତୃତ୍ୱ ନେଉଛନ୍ତି ଶେଷ ମ୍ୟାଚ୍ଟି ରବିବାର ଦିନ ୱିଲିଂଟନ୍ରେ ଖେଳାଯିବ